ତେଲେଙ୍ଗାନା ବିଧାନସଭାକୁ ଆଜି ଭଙ୍ଗ କରାଯାଇଛି

ଇଣ୍ଡିଆ ୟୁଏସ୍ ସନ୍ତାସବାଦ ବିରୁଦ୍ଧରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାକ୍ୱଫୋର୍ସ ଓ ଜାତିସଂଘ ଭଳି ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକ ସହ ଘନିଷ୍ଠ ସହଯୋଗ ରକ୍ଷା କରିବାକୁ ଭାରତ ଓ ଆମେରିକା ରାଜି ହୋଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ୍ ପମ୍ପେଓ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ବ ମାଟିସ୍ଙ୍କ ଦ୍ୱାରା ପ୍ରକାଶିତ ଏକ ମିଳିତ ପ୍ରେସ୍ ବିବୃଭିରେ ଏହା ଦର୍ଶାଯାଇଛି ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ୍ ଟୁ କଥାବାର୍ତ୍ତା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନୂଆଦିଲ୍ଲୀରେ କହିଛନ୍ତି ଦୁଇପକ୍ଷ ମଧ୍ୟରେ ସନ୍ତାସବାଦ ଦମନ ସହଯୋଗ ଏବେ ଦ୍ୱିଗୁଣିତ ହୋଇଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଉଭୟ ଦେଶ ଉଦ୍ୟମ ଜାରି ରଖିଛନ୍ତି ଏଚ୍ ୱାନ୍ ବି ଭିସା ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀମତୀ ସ୍ୱରାଜ ଦୁଇ ଦେଶ ମଧ୍ୟରେ ଜନସଂପର୍କ ବୃଦ୍ଧି ପାଇଁ ଏ ଦିଗରେ ପଦକ୍ଷେପ ନେବାକୁ ଆମେରିକା ବୈଦେଶିକ ମନ୍ତ୍ରୀ ପମ୍ପେଓଙ୍କର ସମର୍ଥନ ଲୋଡ଼ିଛନ୍ତି ଦକ୍ଷିଣ ଏସିଆ ପରିସ୍ଥିତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆମୁଳଚଳ ଆଲୋଚନା କରାଯାଇଥିଲା ଶ୍ରୀମତୀ ସ୍ୱରାଜ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ଙ୍କ ଦକ୍ଷିଣ ଏସିଆ ନୀତିପ୍ରତି ଭାରତ ସମର୍ଥନ କରୁଛି ସେ କହିଛନ୍ତି ସୀମାପାରି ସନ୍ତାସବାଦ ଦମନ କ୍ଷେତ୍ରରେ ପାକିସ୍ତାନକୁ ପଦକ୍ଷେପ ନେବାପାଇଁ ଶ୍ରୀ ଟ୍ରମ୍ପ୍ଙ୍କର ପରାମର୍ଶ ଭାରତର ଆଭିମୁଖ୍ୟ ସହ ମେଳ ଖାଉଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ୍ ପମ୍ପେଓ ତାଙ୍କ ବିବୃତ୍ତିରେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ତାଙ୍କ ଦେଶ ଭାରତ ସହ ସହଯୋଗ ଜାରି ରଖିବ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯୋଗାଯୋଗ ସହଭାଗିତା ଏବଂ ନିରାପତ୍ତା ରାଜିନାମା ଆକି ଉଭୟ ଦେଶ ଦ୍ୱାରା ସ୍ୱାକ୍ଷରିତ ହୋଇଛି ଏହାଦ୍ୱାରା ଆମେରିକାରୁ ଭାରତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପାଇପାରିବ ଏବଂ ଭାରତର ପ୍ରତିରକ୍ଷା ପ୍ରସ୍ତତି ମଜବୃତ ହୋଇପାରିବ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ବ ମାଟିସ୍ କହିଛନ୍ତି ଏହି ଅଞ୍ଚଳରେ ସାମରିକ କ୍ଷେତ୍ରରେ ଦୋଷତ୍ରଟି ସୁଧାରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରର ଭୂମିକା ନିଭାଇ ପାରିବ ଏହି ରାଜିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ସାମରିକ ଭାଗିଦାରିତା ଆହ୍ରରି ଘନିଷ୍ଠ ହୋଇପାରିବ ବୋଲି ସେ ମତ ଦେଇଛନ୍ତି

ତ୍ରୟୋଦଶ ନିରନ୍ତରତା ଏବଂ ପ୍ରତ୍ୟେକଙ୍କ ଭବିଷ୍ୟତ ଶୀର୍ଷକ ଉପରେ ଭାରତୀୟ ଶିଳ୍ପ ମହାସଂଘର ତ୍ରୟୋଦଶ ଶିଳ୍ପ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ବର୍ଦ୍ଧନ କହିଛନ୍ତି ଅର୍ଥନୈତିକ ସାମାଜିକ ଏବଂ ସମାଜ ପାଇଁ ପରିବେଶଷ୍ଟନୀ ଜନିତ ଆବଶ୍ୟକତା ପ୍ରତି ତ୍ରରନ୍ତ ଧ୍ୟାନ ଦିଆଯିବ ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ସେ କହିଛନ୍ତି ଅର୍ଥନୀତି ଓ ପରିବେଶ ଲକ୍ଷ୍ୟ ଏକା ସାଙ୍ଗରେ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ସରକାରଙ୍କର ପ୍ରାଥମିକତା ରହିଛି ଶ୍ରୀ ମୋଦି ଉଭୟ କ୍ଷେତ୍ର ପ୍ରତି ସମାନଭାବେ ଗୁରୁତ୍ୱ ଦେବାକୁ ଚାହିଁ ଆସିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଚାରିତ ଲୋକ ଗ୍ରହ ସମୃଦ୍ଧି ଶାନ୍ତି ଓ ଭାଗିଦାରୀତାକୁ ଲୋକମାନେ ଜୀବନଶୈଳୀରେ ଅବଲ୍ୟନ କରିବାର ଆବଶ୍ୟକତା ରହିଛି ଏହି ଅବସରରେ ୟୁରୋପୀୟ ସଂଘ ପରିବେଶ ଓ ସାମୁଦ୍ରିକ ବ୍ୟାପାର କମିଶନର୍ କାର୍ମେନ୍ର ଭେଲା କହିଛନ୍ତି ଅର୍ଥନୈତିକ ପରିଶର ବୃଦ୍ଧି କରିବା ପାଇଁ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାର ଆବଶ୍ୟକତା ରହିଛି ସମ୍ଭଳ ଦକ୍ଷତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସାମୁହିକ ଦାୟିତ୍ୱବୋଧ ବିଷୟରେ ଧ୍ୟାନ ଦେବାକୁ ଶ୍ରୀ ଭେଲା ସବୁ ପକ୍ଷକୁ ଅନୁରୋଧ ଜଣାଇଛନ୍ତି

ନ୍ନଆଦିଲ୍ଲୀରେ ଆୟୋକିତ ତିନିଦିନିଆ ପ୍ରତିରକ୍ଷା ଓ ଦେଶୀୟ ନିରାପତ୍ତା ପ୍ରଦର୍ଶନୀ ଓ ସମ୍ମିଳନୀକୁ ଉଦ୍ଘାଟନ କଲାବେଳେ ଶ୍ରୀ ସିଂହ କହିଛନ୍ତି ନିରାପତ୍ତା ଓ ସନ୍ତାସବାଦ ଆହ୍ୱାନଗୁଡ଼ିକୁ ଭାରତ ବହୁବର୍ଷ ହେଲା ସମ୍ମୁଖୀନ ହୋଇ ଆସୁଛି ଏବଂ କେତେକ ଶଙ୍କାଗ୍ରସ୍ତ କ୍ଷେତ୍ର ରହିଛି ଯେଉଁ ଅଞ୍ଚଳରେ ଏହିସବୁ ବିପଦ ଅଧିକ ମାତ୍ରାରେ ଦେଖା ଦେଉଛି ସେ କହିଛନ୍ତି ସମ୍ପ୍ରତି ଘୋଷଣା କରାଯାଇଥିବା ନ୍ରଆ ଡ୍ରୋଣ୍ ନୀତି ସରକାର ଖୁବ୍ ଶୀଘ୍ର କାର୍ଯ୍ୟକାରି କରିବେ ଯାହାଫଳରେ ଡ୍ରୋଣ୍ ବ୍ୟବହାର ପାଇଁ ବ୍ୟାପକ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ହୋଇପାରିବ ଶ୍ରୀ ସିଂହ କହିଛନ୍ତି ମାଓବାଦୀ ପ୍ରବଣ ଘଞ୍ଚ ଜଙ୍ଗଳଗୁଡ଼ିକ ସମେତ ଆଶଙ୍କା ଥିବା କେତେକ ସମ୍ଭେଦନଶୀଳ ଅଞ୍ଚଳ ଉପରେ ନକର ରଖିବା ପାଇଁ ଭାରତୀୟ ନିରାପତ୍ତା ସଂସ୍ଥାଗୁଡ଼ିକ ଦ୍ୱାରା ବହୁଳ ଭାବେ ଡ୍ରୋଣ୍ ବ୍ୟବହାର କରାଯାଉଛି ଜାମ୍ମୁ କାଶ୍କୀର ଗୁଜରାଟ ଓ ଆସାମ୍ ସମେତ ବିଭିନ୍ନ ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକରେ ସନ୍ତାସବାଦ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ଓ ତଦାରଖ କରିବା ପାଇଁ ଶ୍ରୀ ସିଂହ ବୈଷୟିକଜ୍ଞାନର ଆଧୁନିକରଣ କରିବାକୁ ଘୋଷଣା କରିଛନ୍ତି

ଏ ସଂକ୍ରାନ୍ତୀୟ ପ୍ରସ୍ତାବ ସଂକ୍ରାନ୍ତରେ ଟିଆର୍ଏସ୍ ମୁଖ୍ୟ ତଥା ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ତାଙ୍କ ସ୍ୱଷ୍ଟି କରଣରେ କହିଛନ୍ତି ଲୋକମାନଙ୍କର ସ୍ୱାର୍ଥ ଏବଂ ରାଜନୈତିକ ଅସ୍ଥିରତା ଦୂର କରିବା ଲକ୍ଷ୍ୟରେ ସାନି ନିର୍ବାଚନ କରାଇବା ପାଇଁ ତାଙ୍କ ପାର୍ଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ଶ୍ରୀ ରାଓ କହିଛନ୍ତି ରାଜ୍ୟରେ ଚାଲିଥିବା ପ୍ରଗତି ଓ ଉନ୍ନୟନକୁ ସୁରକ୍ଷିତ ରଖିବା ପାଇଁ ବିଧାନସଭା ଭଙ୍ଗା କରିବାର ଆବଶ୍ୟକତା ଉପୁଜିଥିଲା ଆସନ୍ତା ମାସରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅନ୍ୟ ଚାରୋଟି ରାଜ୍ୟ ସହ କିମ୍ବା ନଭେମ୍ଘର ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ହାଇଦ୍ରାବାଦ୍ ସ୍ଥିତ ଟିଆର୍ଏସ୍ ମୁଖ୍ୟାଳୟ ତେଲେଙ୍ଗାନା ଭବନରେ ଜନଗହଳିପୂର୍ଣ୍ଣ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ରାଓ କହିଛନ୍ତି ରାଜ୍ୟ ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ସେ ଏକଥା ମଧ୍ୟ କହିଛନ୍ତି ବିରୋଧୀ ଦଳ ବିଶେଷ କରି କଂଗ୍ରେସର ସମାଲୋଚନା ସବୁ ସୀମା ଅତିକ୍ରମ କରିଛି ଏବଂ ସେମାନେ ସରକାରଙ୍କ ବିରୁଦ୍ଧରେ କୌଣସି ଅଭିଯୋଗକୁ ପ୍ରମାଣିତ କରିପାରି ନାହାନ୍ତି

କେବଳ ଦୁଇଟି ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଦେଲେ ବାକି ସବୁ ଆସନଗୁଡ଼ିକୁ ବର୍ତ୍ତମାନର ବିଧାୟକମାନଙ୍କୁ ପୁଣି ଟିକେଟ୍ ମିଳିଛି

ଯେଉଁସବୁ ପ୍ରତିଶ୍ରତିଗୁଡ଼ିକୁ ପାଳନ କରାଯାଇପାରିବ ସେହି ପ୍ରତିଶ୍ରତିଗୁଡ଼ିକ ଏଥର ନିର୍ବାଚନ ଇସ୍ତାହାରରେ ସାମିଲ କରାଯିବ

ତାଙ୍କ ଦଳ କାହା ସାଙ୍ଗରେ ମେଣ୍ଟ କରିବ କି ବୋଲି ସାମ୍ଭାଦିକମାନେ ପ୍ରଶ୍ୱ କରିବାରୁ ଶ୍ରୀ ରାଓ କହିଛନ୍ତି ଟିଆର୍ଏସ୍ ପାର୍ଟି ଧର୍ମନିରପେକ୍ଷ ରହିବ ଏବଂ ବିଜେପି ସହିତ କୌଣସି ମେଣ୍ଟ କରିବ ନାହିଁ ରିମ୍ ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଲ୍ଗେରିଆ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ସୋଫିଆରେ ସେ ମହାତ୍ମା ଗାନ୍ଧିଙ୍କ ପ୍ରତିମ୍ଭର୍ତ୍ତି ମଧ୍ୟ ଉନ୍କୋଚନ କରିଛନ୍ତି ଶ୍ରୀ କୋବିନ୍ଦ ବୂଲ୍ଗେରିଆ ରାଷ୍ଟ୍ରପତି ରୂମେନ୍ ରଦେବ୍ଙ୍କୁ ମହାତ୍ଲା ଗାନ୍ଧିଙ୍କ ଦ୍ୱାରା ରଚିତ ହିନ୍ଦ୍ ସ୍ୱରାଜ ପୁସ୍ତକ ଉପହାର ଦେଇଛନ୍ତି ତିନି ଦେଶୀୟ ଗସ୍ତର ଶେଷ ତଥା ତୂତୀୟ ପର୍ଯ୍ୟାୟରେ ଶ୍ରୀ କୋବିନ୍ଦ ଚେକ୍ ସାଧାରଣତନ୍ତ୍ର ରାଜଧାନୀ ପ୍ରେଗ୍ରେ ଯାଇ ପହଞ୍ଚିଛନ୍ତି

ଶ୍ରୀ କୋବିନ୍ଦଙ୍କର ଏହି ଗସ୍ତ କାଳରେ ବେସାମରିକ ପରମାଣୁ ସହଯୋଗ ପୁଞ୍ଜିନିବେଶ ପର୍ଯ୍ୟଟନ ଏବଂ ସୋଫିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଚେୟାର୍ ପ୍ରତିଷ୍ଠା ସଂକ୍ରାନ୍ତୀୟ ବ୍ରଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି

ସମ୍ମତି ପୂର୍ବକ ସମଲିଙ୍ଗି ଯୌନ ସମ୍ପର୍କକୁ ଏହି ଧାରାରେ ଅପରାଧ ବୋଲି ଦର୍ଶାଯାଇଥିଲା

ଖଶ୍ଚପୀଠରେ ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜଷିସ୍ ଆର୍ଏଫ୍ ନରିମାନ୍ ଏଏମ୍ ଖଣ୍ଡିୱଲ୍କର ବିୱାଇ ଚନ୍ଦ୍ରଚଡ଼ ଏବଂ ଇନ୍ଦୁ ମାଲ୍ହୋତ୍ରା

ପିଏମ୍ ହିନ୍ଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୈନନ୍ଦିନର କଥାବାର୍ତ୍ତାରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିବା ସହ କିଛି ଜଟିଳ ବୈଷୟିକ ଶବ୍ଦାବଳୀ ବ୍ୟବହାରକୁ ଯଥାସମ୍ଭବ ହ୍ରାସ କରି କେବଳ ସରକାରୀ ବ୍ୟବହାରରେ ସୀମିତ ରଖିବା ପାଇଁ କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଶିକ୍ଷାନୁଷ୍ଠାନଗୁଡ଼ିକ ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ତାମିଲ୍ ଭଳି ବିଶ୍ୱର ସର୍ବପୁରାତନ ଭାଷା ପାଇଁ ଭାରତ ଗୌରବାନ୍ୱିତ ଏବଂ ସମସ୍ତ ଭାରତୀୟ ଭାଷା ହିନ୍ଦୀ ଭାଷାକୁ ପରିପୁଷ୍ଠ କରୁଛନ୍ତି ପ୍ରଧାନମନ୍ତ୍ରୀ ଏକ ଭାରତ ଶ୍ରେଷ ଭାରତ ପଦକ୍ଷେପକୁ ମଧ୍ୟ ଏଇ ଅବସରରେ ଉଲ୍ଲେଖ କରିଛନ୍ତି ଅରୁଣାଚଳପ୍ରଦେଶ ହିମାଚଳ ପ୍ରଦେଶ ଏବଂ ଗୁରୁଜରାଟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି